କରୋନା ସଂକ୍ରମଣ ବୃଦ୍ଧି ପରିପ୍ରେକ୍ଷୀରେ ଆକି ଓ ଆସନ୍ତାକାଲି ଦୁଇଦିନ ପାଇଁ ସଟ୍ଡାଉନ ଘୋଷଣା କରାଯାଇଛି

ତେବେ ସଟ୍ଡାଉନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନକୁ ବାଦ୍ ଦେଇ ସମସ୍ତ ଦୋକାନବଜାର ଓ ଯାନବାହନ ଚଳାଚଳ ବନ୍ଦ ରହିଛି

ପୁରୀର ଶ୍ରୀକଗନ୍ନାଥ ମନ୍ଦିର ସମେତ ଅନ୍ୟାନ୍ୟ ମନ୍ଦିର ଖୋଲିବାକୁ ହାଇକୋର୍ଟରେ ଆବେଦନ କରାଯାଇଥିଲା

ବ୍ରହ୍କପୁର ପରେ ରାଜ୍ୟର ଦିତୀୟ ଶ୍ରେଷ୍ଟ ସ୍ଥାନରେ ରହିଛି ଏହି ଶି ୍ଶି ୍ ତାଲିମ୍ ପ୍ରତିଷାନ

ଏହାକୁ ଦୃଷ୍ଟିରେ ରଖି ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତତି ଆର ହୋଇଛି

ସାମାଜିକ ଦୂରତା ଏବଂ ମାସ୍କ ଭଳି କଟକଶାକୁ କଡାକଡି ଭାବେ ପାଳନ କରାଯିବା ପାଇଁ ସରକାର ଗୁରୁତ୍ ଦେଇଛନ୍ତି

ସ୍ୱାଧୀନତା ଦିବସ ଶନିବାର ତଥା ସଟ୍ଡାଉନ୍ ଥିବାରୁ ପ୍ରାୟତଃ ଯାତାୟାତ ଉପରେ କଟକଣା ଲଗାଯାଇଛି

ଏହା ଦ୍ୱାରା ରାକ୍ୟରେ ମୌସୁମୀ ସକ୍ରିୟ ହେବା ନେଇ ପାଶିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି